ମଧ୍ୟପ୍ରଦେଶ ଓ ମିଜୋରାମ୍ ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ ଘଟିଛି

ଆମ ସମ୍ଭାଦଦାତା କଶାଇଛନ୍ତି ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ଏଥିସହିତ ଦୁଇଟିଯାକ ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆସନ୍ତା ସୋମବାର ରହିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀମାନଙ୍କର ନାମ ଚଡ଼ାନ୍ତ କରିଥିଲା ଇତିମଧ୍ୟରେ ମଧ୍ୟପ୍ରଦେଶ ଓ ମିକୋରାମ ବିଧାନସଭା ନିର୍ବାଚନରେ ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ବୁଧବାର ରହିଛି

ବାବତପୁର ଏୟାର୍ପୋର୍ଟ ରାଜପଥ ବାରାଣାସୀକୁ ବିମାନ ବନ୍ଦର ସହ ସଂଯୋଗ କରିବ ଓ ତାହା ଯୌନପୁର ସୁଲତାନପୁର ଓ ଲକ୍ଷ୍ନୌ ପର୍ଯ୍ୟନ୍ତ ଯିବ ହରହୁଆଠାରେ ଏକ ଫ୍ଲାଏଓଭର ଓ ତର୍ଷାଠାରେ ଏକ ଓଭର ବ୍ରିଜ୍ ସହିତ ଏହି ରାଜପଥ ବାରାଶାସୀରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଯାତ୍ରା ସମୟ ବହୁ ମାତ୍ରାରେ କମ୍ କରିବ ଏହା ବାରାଣାସୀର କନସାଧାରଣ ଏବଂ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସହାୟତା କରିବ ଏହି ପ୍ରକଳ୍ପଗୁଡ଼ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ବିକାଶ ଆଣିଦେବା ସହିତ ସେହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ

ଏ ଧରଣର ନିର୍ମିତ ହେଉଥିବା ଚାରୋଟି ପ୍ରକଳ୍ପ ମଧ୍ୟରୁ ଏହା ଅନ୍ୟତମ ଗଙ୍ଗାନଦୀ ଓ ବାରାଣାସୀର ବିକାଶ ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ଯୋଗୁଁ ବଡ଼ବଡ଼ କାହାଜ ଚଳାଚଳ ସମ୍ଭବ ହେବ ଅନ୍ୟ ତିନୋଟି ପ୍ରକଳ୍ପ ସାହିବ୍ଗଞ୍ଜ ହଳଦିଆ ଓ ଗାଳିପୁରଠାରେ ନିର୍ମିତ ହେଉଛି ଭାରତର ଅନ୍ତର୍ଦ୍ଦେଶୀୟ କଳପଥ ପରିବହନ କ୍ଷେତ୍ର ପାଇଁ ଏକ ବଡ଼ ସଫଳତା ସ୍ୱର୍ପ ଅନ୍ତର୍ଦ୍ଦେଶୀୟ ଜଳପଥ ଦେଇ ଆସିଥିବା ପ୍ରଥମ କାହାଜକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ପ୍ରେଜ୍ ଛଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛଟ୍ ପୂଜା ଅବସରରେ ଲୋକମାନଙ୍କୁ ଶ୍ରଭେଚ୍ଛା କଣାଇଛନ୍ତି ଏକ ବାର୍ଭାରେ ଶ୍ରୀ କୋବିନ୍ଦ କହିଛନ୍ତି ଛଟ୍ ପ୍ରଜା ଦେଶର ଏକ ପୂରାତନ ପର୍ବ ଯେଉଁଥିରେ ଲୋକମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥାନ୍ତି ଲୋକମାନେ ନଦୀ ହ୍ରଦ ଓ ପୁଷ୍କରିଣୀ ଭଳି ଜଳାଶୟଗୁଡ଼ିକ ପ୍ରତି ମଧ୍ୟ ଶ୍ରଦ୍ଧା ଜଣାଇଥାନ୍ତି ରାଷ୍ଟ୍ରପତି କହିଛନ୍ତି ସମସ୍ତ ଜଳାଶୟ ସମେତ ନିରାପଦ ଓ ପ୍ରଦୃଷଣମୁକ୍ତ ପରିବେଶ ସୃଷ୍ଟି ପାଇଁ ସର୍ବସାଧାରଣ ସଂକଳ୍ପବଦ୍ଧ ହେବା ଉଚିତ୍ ଅନନ୍ତ କୁମାର କେନ୍ଦ୍ର ସଂସଦୀୟ ବ୍ୟାପାର ରସାୟନ ଏବଂ ସାରମନ୍ତ୍ରୀ ଅନନ୍ତ କୁମାରଙ୍କର ଆଜି ଭୋର୍ରୁ ବେଙ୍ଗାଲୁରୁଠାରେ ପରଲୋକ ଘଟିଛି

ସେ କର୍କଟ ରୋଗରେ ପୀଡିତ ଥିଲେ ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି ସେ ଗତ କିଛି ଦିନ ହେଲା ଆଇସିୟୁ ରେ ଭେଷ୍ଟିଲେଟର ସହାୟତାରେ ଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ତାଙ୍କ ମର ଶରୀରକୁ ତାଙ୍କ ବାସଭବନରେ ରଖାଯାଇଛି ଆସନ୍ତାକାଲି ସକାଳେ ତାଙ୍କ ମର ଶରୀରକୃ ବିଜେପି କାର୍ଯ୍ୟାଳୟକୁ ନିଆଯିବ ଓ ପରେ ନ୍ୟାସନାଲ୍ କଲେକ୍ ପଡ଼ିଆରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ ଆସନ୍ତାକାଲି ଅପରାହୁ ଗୋଟାଏ ବେଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥମନ୍ତ୍ରୀ ଅର୍ଣ ଜେଟଲୀ ଓ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ ତାଙ୍କର ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି

ଏ ବିଷୟରେ ଭାରତ ତାର ଗବେଷଣା ଓ ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ଦ୍ୱିଗୁଶିତ କରିବା ପାଇଁ ପ୍ରୟାସ ଜାରି ରଖିଛି ଏସ୍ସି ସିବିଆଇ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମାଙ୍କ ସମ୍ଭନ୍ଧୀୟ ତଦନ୍ତ ରିପୋର୍ଟକୁ ଏକ ମୁଦ୍ରିତ ଲଫାପାରେ ଆକି ସୁପ୍ରିମ୍କୋର୍ଟରେ ଦାଖଲ କରିଛନ୍ତି

ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା' ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଏକେ ପଟ୍ଟନାୟକ ସିବିସି ତଦନ୍ତର ତଦାରଖ କରୁଥିଲେ ବୋଲି କୋର୍ଟରେ ଜଣାଇଛନ୍ତି

ଇଣ୍ଡିଆ ମୋରୋକୋ ଭାରତ ଏବଂ ମୋରୋକୋ ଅପରାଧିକ ଘଟଣାଗୁଡ଼ିକରେ ସହମତି ଭିତ୍ତିରେ ଆଇନ୍ଗତ ସହାୟତା ଆଦାନ ପ୍ରଦାନ ସଂକ୍ରାନ୍ତରେ ଏକ ଚୂକ୍ତି ସ୍ୱାକ୍ଷର କରିଛନ୍ତି ଏହି ଚୁକ୍ତି ଫଳରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ସହଯୋଗ ବୃଦ୍ଧି ପାଇବା ସହିତ ଅପରାଧିକ ମାମଲାଗୁଡ଼ିକ ରୋକିବା ତଦନ୍ତ ପ୍ରକ୍ରିୟା ସହଜ କରିବା ଏବଂ ଆତଙ୍କବାଦୀମାନଙ୍କୁ ଦିଆଯାଉଥିବା ଅର୍ଥରାଶି ଉପରେ କଟକଣା ଆଦି ଲଗାଇବାରେ ଏକ ବ୍ୟାପକ ଆଇନ୍ଗତ ଡାଞ୍ଚା ପ୍ରସ୍ତୁତ ହୋଇପାରିବ

ରିଭ୍ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ଓ ଗୁରୁବାର ଦିନ ସିଙ୍ଗାପୁରରେ ଅନୁଷ୍ଠିତ ହେବାକୁଥିବା ତ୍ରୟୋଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀ ଏବଂ ସହଯୋଗୀ ବୈଠକରେ ଯୋଗ ଦେବେ ଶ୍ରୀ ମୋଦି ପଞ୍ଚମଥର ପାଇଁ ପୂର୍ବ ଏସିଆ ସମ୍ମିଳନୀରେ ଯୋଗ ଦେବା ସହିତ ଏହା ତାଙ୍କର ଦ୍ୱିତୀୟ ସିଙ୍ଗାପୁର ଗସ୍ତ

ଶ୍ରୀ ମୋଦି ମଧ୍ୟ ଦ୍ୱିତୀୟ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ବୈଠକରେ ଯୋଗ ଦେବେ ଯେଉଁଠି ବିଭିନ୍ନ ରାଜିନାମାର ପ୍ରଗତି ସଂପର୍କରେ ନେତାମାନେ ସମୀକ୍ଷା କରିବେ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ସିଙ୍ଗାପୁରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପୂର୍ବ ଏସିୟ ଦେଶ ସମ୍ଭନ୍ଧୀୟ ବୈଦେଶିକ ବିଭାଗ ସଚିବ ବିଜୟ ଠାକୁର ସିଂହ କହିଛନ୍ତି ଶ୍ରୀ ମୋଦିଙ୍କ ସିଙ୍ଗାପୁର ଗସ୍ତ ପୂର୍ବ ଏସିୟ ପଡ଼ୋଶୀ ଦେଶଗୁଡ଼ିକ ସହ ଭାରତର ସମ୍ପର୍କକୁ ମକଭୁତ କରିବ

ଦେଶ ବିଭାଜନ ପରେ ହରିଆନାର କୁରୁକ୍ଷେତ୍ର ଠାରେ ଅସ୍ଥାୟୀ ଭାବେ ଆଶ୍ରୟ ନେଇଥିବା ସ୍ଥାନାନ୍ତରିତ ଲୋକମାନଙ୍କୁ ଗାନ୍ଧିଜୀ ଆକାଶବାଣୀରୁ ଉଦ୍ବୋଧନ ଦେଇଥିଲେ ଆଜି ଅପରାହ୍ୱରେ ନୂଆଦିଲ୍ଲୀ ସ୍ଥିତ ଆକାଶବାଣୀ ପରିସର ମଧ୍ୟରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରସାରଭାରତୀ ସିଇଓ ଶଶିଶେଖର ବେମ୍ପତି ଗାନ୍ଧିଜୀଙ୍କ ଦର୍ଶନ ଉପରେ ପୁରସ୍କାର ଓ ସାଧାରଣ ସେବା ପ୍ରସାରଣ ପୁରସ୍କାରମାନ ପ୍ରଦାନ କରିଛନ୍ତି ଆକାଶବାଣୀ ସମ୍ଭାଦସେବା ବିଭାଗ ମହାନିର୍ଦ୍ଦେଶକ ଇରା ଯୋଶୀ ଓ ଆକାଶବାଣୀ ମହାନିର୍ଦ୍ଦେଶକ ଏଫ୍ ଶେହରିୟାର୍ ଉହବରେ ଯୋଗ ଦେଇଥିଲେ